ଏ ସମ୍ବନ୍ଧରେ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତଶାଳୟ ସ୍ୱତନ୍ତ ସଚିବ ସଂଜୀବ କୁମାର କହିଛନ୍ତି ଭୂତାଣୁରେ ସଂକ୍ରମିତ ହୋଇଥିବା ସେହି ଲୋକ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ସେହି ବ୍ୟକ୍ତି ଜଣଙ୍କ ଥାଇଲାଣ୍ଡ ଓ ମାଲେସିଆକୁ ଗସ୍ତ କରିଥିଲେ ଶ୍ରୀ କୁମାର କହିଛନ୍ତି ଆନ୍ତର୍ଜାତିକ ବିମାନଗୁଡ଼ିକର ସମସ୍ତ ଯାତ୍ରୀଙ୍କର ବାଧ୍ୟତାମୂଳକ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି

ଶ୍ରୀ କୁମାର କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଗତ ରାତିରେ ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦର ଗସ୍ତ କରି ସାର୍ବଜନୀନ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳରେ ଅବସ୍ଥିତ ସମସ୍ତ ହସ୍ୱିଟାଲଗୁଡ଼ିକର କର୍ତ୍ତପକ୍ଷମାନଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ ସ୍ୱତନ୍ତ୍ର ସଚିବ କହିଛନ୍ତି ସଂକ୍ରମିତ ଲୋକମାନଙ୍କ ପାଇଁଫ ଶଯ୍ୟା ସଂଖ୍ୟା ବଢ଼ାଇବା ପୃଥକ ୱାର୍ଡ ସ୍ଥାପନ କରିବା ରକ୍ତ ନମୁନା ସଂଗ୍ରହ କରିବା ପାଇଁ ପଦ୍ଧତି ନିର୍ଦ୍ଧାରଣ ଓ ଅନ୍ୟାନ୍ୟ ବିଷୟ ଉପରେ ମନ୍ତ୍ରୀ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିଛନ୍ତି ସେ କହିଛନ୍ତି କରୋନା ଭୂତାଣୁ ସଂକ୍ରାନ୍ତରେ ଏକ ଜାତୀୟ ସ୍ତରୀୟ ତାଲିମ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସଚିବ ପ୍ରୀତି ସ୍ୱଦନ ଅଧ୍ୟକ୍ଷତା କରିଥିଲେ ଏହି ତାଲିମ କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ହସିଟାଲ୍ ରେଳବାଇ ପ୍ରତିରକ୍ଷା କ୍ଷେତ୍ର ଓ ଅର୍ଦ୍ଧସାମରିକ ବାହିନୀର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ

ଏକ ସରକାରୀ ଇସ୍ତାହାରରେ କୁହାଯାଇଛି କରୋନା ଭୂତାଣୁ ସାଧାରଣତଃ ସଂକ୍ରମିତ ସ୍ଥାନ ମାଧ୍ୟମରେ ବ୍ୟାପିଥାଏ ବୋଲି କର୍ମଚାରୀ ଓ ତାଲିମ ବିଭାଗ କହିଛି ସେ ଦୂଷ୍ଟିରୁ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ବାୟୋମେଟ୍ରିକସ୍ ଉପସ୍ଥାନ ଦେବାରୁ ଛାଡ଼ କରାଯାଇଛି ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣାଧୀନ ରଖିବା ଦିଗରେ ପଦକ୍ଷେପ ସ୍ୱରୂପ ଏହା କରାଯାଉଛି ଏହି ସମୟ ମଧ୍ୟରେ କର୍ମଚାରୀମାନେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରସ୍ତିକାରେ ଉପସ୍ଥାନ ଦେବେ ଡବ୍ଲ୍ୟୁଏଚ୍ଓ କରୋନା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଅଧିକ ପଦକ୍ଷେପ ଗ୍ରହଣ କରିବାକୁ ବିଶ୍ୱର ସମସ୍ତ ରାଷ୍ଟ୍ରକୁ ନିବେଦନ କରିଛି

ସେ ପୁଣି କହିଛନ୍ତି ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣାଧୀନ ରଖିବାପାଇଁ ଅନେକ ଦେଶ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି

କରୋନ ଭାଇରସ୍ ରେନ୍ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ପାଗରେ ପରିବର୍ତ୍ତନ କରୋନା ଭୂତାଣୁ ସଂକ୍ରମଣ ଉପରେ କୌଣସି ପ୍ରଭାବ ପକାଇବ ନାହିଁ କମ୍ ତାପମାତ୍ରାରେ କରୋନା ଭୂତାଣୁ ସଂକ୍ରମଣ ଅଧିକ ବ୍ୟାପିବା ସଂକ୍ରାନ୍ତ ଗୁଜବକୁ ପ୍ରତ୍ୟାଖ୍ୟାନ କରି ଶ୍ରୀ ଭାର୍ଗବ କହିଛନ୍ତି ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ତଥ୍ୟ ଜଣାପଡ଼ି ନାହିଁ ସେ କହିଛନ୍ତି ଭୂତାଣୁ ସଂକ୍ରମଣ ବାୟୁ ମାଧ୍ୟମରେ ନୁହେଁ ମନୁଷ୍ୟ ସହ ସଂସ୍ୱର୍ଶରେ ଆସିବା ଯୋଗୁଁ ବ୍ୟାପିଥାଏ ପାଗରେ ପରିବର୍ତ୍ତନ ଯୋଗୁଁ କାଶ ଓ ଥଣ୍ଡାଠାରୁ ନିଜକୁ ସୁରକ୍ଷିତ ରଖିବାକୁ ସେ ସର୍ବସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି

କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେଉଁଠି ଲୋକମାନଙ୍କୁ ଏକତ୍ରିତ ହେବାକୁ ପଡ଼ିବ ଏହାପୂର୍ବରୁ ରାଜ୍ୟ ସରକାରମାନଙ୍କୁ ଆବଶ୍ୟକ ସତର୍କତାମଳକ ପଦକ୍ଷେପ ନେବାକୁ ହେବ ଓ ଲୋକମାନଙ୍କୁ ପରିଷ୍କାର ପରିଚ୍ଛନ୍ନ ସଂକ୍ରାନ୍ତୀୟ ନିୟମାବଳୀ ଜାରି କରିବାକୁ ହେବ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କରୋନା ଭୂତାଣ୍ର ସଂକ୍ରମଣ ବ୍ୟାପିବାକୁ ରୋକିବାପାଇଁ ସତର୍କତାମୂଳକ ପଦକ୍ଷେପସ୍ୱର୍ପ ଏକସଙ୍ଗେ ଅଧିକ ଲୋକ ଏକାଠି ନ ହେବାକ୍ ବିଶେଷଜ୍ଞମାନେ ମତ ଦେଇଛନ୍ତି ପିଏମ୍ ଜନଔଷଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ନୂଆଦିଲ୍ଲୀରୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଜନଔଷଧୀ ଦିବସ ଉତ୍ସବରେ ଅଂଶଗ୍ରହଣ କରିବେ

ପ୍ରଧାନମନ୍ତ୍ରୀ କିଛି ନିର୍ଦ୍ଧାରିତ ଦୋକାନର ମାଲିକ ଓ ହିତାଧିକାରୀମାନଙ୍କ ସହ ମଧ୍ୟ କଥାବାର୍ତ୍ତା କରିବେ ପ୍ରତ୍ୟେକ ଜନଔଷଦୀ ଦୋକାନକୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାର ଦୂରଦର୍ଶନ ମାଧ୍ୟମରେ ପ୍ରସାରଣ କରାଯିବ କିଛି ନିର୍ଦ୍ଦିଷ୍ଟ ଦୋକାନରେ ଡାକ୍ତରମାନଙ୍କ ପ୍ୟାନେଲ୍ ସାମ୍ବାଦିକ ଫାର୍ମାସିଷ୍ଟ ଓ ହିତାଧିକାରୀମାନଙ୍କ ସହ ଆଲୋଚନାର ଆୟୋଜନ କରାଯାଇଛି

ଏହି ଯୋକନା ଆତ୍କନିଯୁକ୍ତିର ଏକ ଉତ୍ସ ହୋଇପାରିଥିବା ବେଳେ ଏହା ଲୋକମାନଙ୍କୁ ନିୟମତ ତଥା ସ୍ଥାୟୀ ରୋଜଗାର ଦେବାରେ ସାହାଯ୍ୟ କରୁଛି ଶସ୍ତାରେ ଉତ୍ତମମାନର ଔଷଧ ଦେଶର ଗରିବ ଓ ଅବହେଳିତ ବର୍ଗର ଲୋକମାନଙ୍କୁ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଜନଔଷଧୀ ପରିଯୋଜନାର ଆରମ୍ଭ କରାଯାଇଥିଲା ୟେସ୍ ବ୍ୟାଙ୍କ୍ ଏଫ୍ଏମ୍ ୟେସ୍ ବ୍ୟାଙ୍କ୍ର ଗ୍ରାହକମାନଙ୍କର ଅର୍ଥ ସମ୍ପର୍ଶ୍ଣ ସୁରକ୍ଷିତ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଜମାକାରୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି

ଏହାଦ୍ୱାରା ଜମାକାରୀମାନଙ୍କର ଅର୍ଥର ସୁରକ୍ଷାକୁ ନିର୍ଣ୍ଣିତ କରାଯାଇ ପାରିବ ଆକି ସନ୍ଧ୍ୟାରେ ସାମ୍ବାଦିକମାନଙ୍କୁ ଏ ବିଷୟରେ ସୂଚନା ଦେଇ ଶ୍ରୀମତୀ ସୀତାରମଣ କହିଛନ୍ତି ୟେସ୍ ବ୍ୟାଙ୍କ୍ର କର୍ମଚାରୀମାନଙ୍କର ବେତନ ଓ ନିଯୁକ୍ତି ବର୍ଷେ ପର୍ଯ୍ୟନ୍ତ ସୁରକ୍ଷିତ ରହିଛି ଓ ବ୍ୟାଙ୍କ୍ରେ ଥିବା ସମସ୍ତ ଜମାରାଶି ଓ ସମ୍ପଭି ଅକ୍ଷୁର୍ଶ୍ଣ ରହିବ

ଶ୍ରୀମତୀ ସୀତାରମଣ କହିଛନ୍ତି ୟେସ୍ ବ୍ୟାଙ୍କ୍ରେ କ'ଣ ସବୁ ତ୍ରଟି ରହିଛି ସେ ବିଷୟରେ ରିଜର୍ଭ ବ୍ୟାଙ୍କ୍ ସମୀକ୍ଷା କରିବ ବ୍ୟାଙ୍କର ବିଭିନ୍ନ କର୍ମଚାରୀଙ୍କର ଭୂମିକାର ଚିହ୍ନଟ କରଣ ପାଇଁ ମଧ୍ୟ ସରକାର ରିଜର୍ଭ ବ୍ୟାଙ୍କ୍କୁ କହିଛନ୍ତି

ଦୁଇ ସଭାରେ ବିରୋଧୀ ଦଳ ସଦସ୍ୟମାନେ ଦିଲ୍ଲୀ ହିଂସାକାଣ୍ଡ ଉପରେ ତୁରନ୍ତ ଆଲୋଚନା ପାଇଁ ଦାବି କରି ସ୍କୋଗାନ ଦେବା ସହ ପ୍ରବଳ ପାଟିତ୍ରୁଣ୍ଡ କରିବାରୁ ଉଭୟ ସଭାକୁ ଆକି ପାଇଁ ମୁଲତବି ରଖାଯାଇଥିଲା

ପୂର୍ବରୁ ଆଜି ସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଡିଏମ୍କେ ଟିଏମ୍ସି ଓ ବାମପତ୍ରୀ ଦଳର ସଦସ୍ୟମାନେ ବାଚସ୍କତିଙ୍କ ଆସନ ନିକଟକୁ ଚାଲିଯାଇ ସ୍ଲୋଗାନ ଦେବା ଆରମ୍ଭ କରିଦେଇଥିଲେ ସେତେବେଳେ ବାଚସ୍ୱତିଙ୍କ ଆସନରେ କିରିଟ୍ ପ୍ରେମଜୀଭାଇ ସୋଲାଙ୍କି ବସିଥିଲେ ସଦସ୍ୟମାନଙ୍କୁ ନିଜ ନିଜର ଆସନକୁ ଫେରିଯିବାକୁ ସେ ନିବେଦନ କରିଥିଲେ

ତାଙ୍କୁ ବିରୋଧୀ ଦଳ ସଦସ୍ୟମାନେ ସମର୍ଥନ କରିଥିଲେ

ରାଜ୍ୟସଭାରେ ଆଜିର କାର୍ଯ୍ୟଧାରା ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ଦିଲ୍ଲୀ ହିଂସାକାଣ୍ଡ ଉପରେ ତୁରନ୍ତ ଆଲୋଚନା ପାଇଁ ଦାବି କରି ସ୍କୋଗାନ ଦେବାରୁ ସଭା କାର୍ଯ୍ୟ ବାରମ୍ଭାର ବାଧାପ୍ରାପ୍ତ ହେବା ଯୋଗୁଁ ସଭାକୁ ଆଜି ପାଇଁ ମୁଲତବି ରଖାଯାଇଥିଲା

ଆଫଗାନିସ୍ତାନ ରାଜଧାନୀ କାବ୍ରଲରେ ଏହି ଆକ୍ରମଣ କରାଯାଇଛି ଜଣେ ସଂଖ୍ୟାଲଘ୍ର ସିଆ ନେତା ଅବଦ୍ରଲ ଅଲ୍ରୀ ମଜାରିଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଆକ୍ରମଣ କରାଯାଇଛି

ରାଷ୍ଟ୍ରପି ଅସରଫ ଘନି ଏହି ଆକ୍ରମଣର କଟ୍ରଭାଷାରେ ନିନ୍ଦା କରି ଏହା ସମଗ୍ର ମାନବଜାତି ପାଇଁ ଏକ ଅପରାଧ ବୋଲି କହିଛନ୍ତି ଆଫଗାନିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରଶାଳୟ ମ୍ରଖପାତ୍ର ନସରତ ରଶିମି କହିଛନ୍ତି ଆଫଗାନିସ୍ତାନ ସୈନ୍ୟମାନେ ବନ୍ଧୁକଧାରୀମାନଙ୍କୁ ବାହାର କରିବା ପାଇଁ ଉଦ୍ୟମ କାରି ରଖିଛନ୍ତି